କରୋନା ପଜିଟିଭ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି

ଏହି ସ୍ୱତନ୍ତ ଟ୍ରେନ୍ ବାଲେଶ୍ୱର ସମେତ ଖଡ଼ଗପୁର ଟାଟା ବୋକାରୋ ଷିଟି ଗୟା ଦୀନଦୟାଲ ଉପାଧାୟ ଜଙ୍ଙ୍ସନ୍ ଓ କାନପୁର ସେଙ୍ଙାଲ୍ ଷେସନ୍ରେ ରହଶି କରିବ ବୋଲି ଜଣାପଡ଼ିଛି

ସମସ୍ତ ପକିଟିଭ୍ ସଂକ୍ରମିତଙ୍ଙ୍ ଭୁବନେଶ୍ୱର ସ୍ଥାନାନ୍ତରିତ କରାଯାଇଛି